ପିଏମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପଦାର୍ଥଗୁଡ଼ିକର ପୁନର୍ବ୍ୟବହାର ଦ୍ୱାରା ପୃଥିବୀ ଉପରେ ଜଳବାୟୁ ପରିବର୍ତ୍ତନର କୁ ପ୍ରଭାବକୁ ହ୍ରାସ କରାଯାଇ ପାରିବ ଭାରତ ଅଷ୍ଟ୍ରେଲିଆ ସର୍କୁଲାର ଇକୋନମି ହାକାଥନ୍ ର ଉଦ୍ଯାପନୀ ଉହବରେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବ୍ୟବହାରର ପଦ୍ଧତି ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ୱ ଆରୋପ କରିଛନ୍ତି ଏହାର ପ୍ରଭାବ କିଭଳି ପରିବେଶ ପ୍ରତି କ୍ଷତି ନ ପହଞ୍ଚବ ସେ ବିଷୟରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ପଦାର୍ଥଗୁଡ଼ିକର ପୁନର୍ବ୍ୟବହାର ଓ ସେଗୁଡ଼ିକୁ ଅନ୍ୟ କାର୍ଯ୍ୟ ପାଇଁ ଉପଯୋଗ କରିବା ବର୍ଜ୍ୟବସ୍ତୁ ପରିମାଣ ହ୍ରାସ କରିବା ଓ ସମ୍ଭଳ ବୃଦ୍ଧି କରିବା ଆମ ଜୀବନଶୈଳୀର ଏକ ମୁଖ୍ୟ ଅଂଶ ହେବା ଉଚିତ ପ୍ରଧାନମନ୍ତ୍ରୀ କହିଛନ୍ତି ହାକାଥନ୍ରେ ପ୍ରଦର୍ଶିତ ହୋଇଥିବା ନୂଆ ବିଷୟ ବିଶ୍ୱର ଦେଶଗୁଡ଼ିକୁ ଉତ୍ସାହ ଯୋଗାଇବ ଓ ସର୍କୁଲାର ଇକୋନମି ଦିଗରେ ପ୍ରେରିତ କରିବ

'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ଶିକ୍ଷକ ଓ ଅବିଭାବକ ମାନଙ୍କ ସହ ବାର୍ତ୍ତାଳାପ କରିଥାନ୍ତି ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ନିଶଙ୍କ କହିଛନ୍ତି ଆଗାମୀ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ସେ କହିଛନ୍ତି ଚତୁର୍ଥ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଭର୍ଚ୍ଚଆଲ୍ ଉପାୟରେ କରାଯିବ ଏକ ଅନ୍ଲାଇନ୍ ପ୍ରତିଯୋଗୀତା ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯିବ

ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ ପରୀକ୍ଷା ସମୟରେ ସମ୍ମୁଖୀନ ହେଉଥିବା ମାନସିକ ଚାପ ସମ୍ୟନ୍ଧରେ ମାଇଁ ଗଭ୍ ପ୍ଲାଟଫର୍ମ ଜରିଆରେ ପ୍ରଶ୍ୱମାନ କରାଯାଇ ପାରିବ କିଛି ମନୋନୀତ ପ୍ରଶ୍ନକୁ କାର୍ଯ୍ୟକ୍ରମରେ ସ୍ଥାନ ଦିଆଯିବ ଦୁଇହଜାର ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଆବେଦନକାରୀ ମାନେ ପ୍ଲାଟଫର୍ମ କରିଆରେ ପ୍ରଶ୍ନ ପଚାରିପାରିବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା କିଛି ମନୋନୀତ ବିଦ୍ୟାର୍ଥୀ ଶିକ୍ଷକ ଓ ଅଭିଭାବକ ଙ୍କୁ ଏକ ସ୍ୱତନ୍ତ୍ର 'ପରୀକ୍ଷା ପେ ଚର୍ଚ୍ଚା' କିଟ୍ ଦିଆଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାରେ କେବଳ ଭଲ ନମ୍ବର ରଖିବା ସବୁ କିଛି ନୁହେଁ ଓ ଛାତ୍ରଛାତ୍ରୀମାନେ ଏଭଳି ଚିନ୍ତାଧାରାରୁ ମୁକ୍ତ ହେବାକୁ ଗୁରୁତ୍ୱାରୋପ କରିଥିଲେ ସେ କହିଥିଲେ ନୂଆ ନୂଆ କ୍ଜିନିଷ ବିଷୟରେ ଜାଣିବା ପାଇଁ ଶିକ୍ଷା ହେଉଛି ଏକ ମାଧ୍ୟମ

ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜ୍ଞାନ ଓ ଶକ୍ତି ସହ ଦାୟିତ୍ୱବାନତା ଅଙ୍ଗାଙ୍ଗୀ ଭାବେ କଡ଼ିତ ବିଶ୍ୱଭାରତୀ ସମାବର୍ତ୍ତନ ଉତ୍ସବରେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱଭାରତୀ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ଏହା ଦେଶର ମହାନ ପରମ୍ପରାର ଏକ ଅଂଶବିଶେଷ ସେ କହିଛନ୍ତି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଯଦି ବିଶ୍ୱଭାରତୀକୁ କେବଳ ଏକ ବିଶ୍ୱବିଦ୍ୟାଳୟ ଦୃଷ୍ଟିରେ ଦେଖିଥାନ୍ତେ ତେବେ ସେ ଏହାର ନାମ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରଖିପାରିଥାନ୍ତେ କିନ୍ତୁ ସେ ଏହାର ନାମ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ଏକ ମହାନ ଅନ୍ତର୍ଷାନର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିବା ଯୋଗୁଁ ସେ ନିଜକୁ ଗୌରବାନ୍ୱିତ ମନେକର୍ତ୍ତି ଓ ଏହା ତାଙ୍କ ଅନେକ ପ୍ରେରଣା ଯୋଗାଇବ ସେ କହିଛନ୍ତି ଯଦି ସେ ବ୍ୟକ୍ତିଗତ ଭାବେ ସମାବର୍ତ୍ତନ ଉହବରେ ଯୋଗଦେଇ ପାରିଥାନ୍ତେ ତେବେ ସେ ନିଜକୁ ଆହୁରି ଅଧିକ ଭାଗ୍ୟବାନ ମନେକରିଥାନ୍ତେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱବିଦ୍ୟାଳୟ ଗୁଡ଼ିକ ଅସୀମ ଜ୍ଞାନ ଓ ଦକ୍ଷତାର କେନ୍ଦ୍ର ଜ୍ଞାନ କେବେ ସ୍ଥିର ନୁହେଁ ଏହା ସର୍ବଦା କ୍ରମବର୍ଦ୍ଧିଷ୍ଟୁ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱଭାରତୀ ଗରିବ ଲୋକମାନଙ୍କ କଲ୍ୟାଣ ଦିଗରେ ଉହର୍ଗୀକୃତ କାର୍ଯ୍ୟ କରି ପାରିଥିବାରୁ ସେ ଏହାର ଭୟସୀ ପ୍ରଶଂସା କରିଛନ୍ତି ବିଦ୍ୟାର୍ଥୀମାନଙ୍କୁ ସେ ବିବିଧତା ମଧ୍ୟରେ ଏକତାର ଭାବନାକୁ ଜାଗ୍ରତ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର ସଂଗୀତ ଓ କବିତାଗ୍ରଡ଼ିକର ପ୍ରଶଂସା କରି ଏହା ଆନ୍ତର୍ଜାତିକ ସ୍ତରରେ ସର୍ବଦା ଲୋକପ୍ରିୟ ରହିଆସିଛି ଓ ପାଠକମାନଙ୍କର ଜ୍ଞାନ ବୃଦ୍ଧି କରିପାରିଛି ବୋଲି କହିଚ୍ଛନ୍ତି ଛତ୍ରପତି ଶିବାଜୀଙ୍କ ବିଷୟ ଉଲ୍ଲେଖ କରି ଶିବାଜୀଙ୍କ ଉପରେ ରବୀନ୍ଦ୍ରନାଥ ଠାକୁର ଲେଖିଥିବା ଏକ କବିତାକୁ ସେ ଆବୃତି କରିଛନ୍ତି ଆଜି ଛତ୍ରପତି ଶିବାଜୀଙ୍କର କୟନ୍ତୀ ପାଳନ କରାଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତି ଆତ୍କନିର୍ଭର ଭାରତ ଦିଗରେ ଏକ ବୃହତ ପଦକ୍ଷେପ ଏଥିରେ ଗବେଷଣା ଓ ନୂଆ ନୂଆ ଉଭାବନକୁ ଗୁରୁତ୍ୱ ଦିଆଯାଇଛି ଶ୍ରୀ ମୋଦୀ କହିଛନ୍ତି ଯେଉଁ ଲୋକମାନେ ବିଶ୍ୱରେ ସନ୍ତାସବାଦ ଓ ହିଂସାର ପ୍ରସାର କରୁଛନ୍ତି ସେମାନେ ଶିକ୍ଷା ଓ କୁଶଳତା ଦୃଷ୍ଟିରୁ ପଛରେ ନାହାନ୍ତି କିନ୍ତୁ ଅନ୍ୟପକ୍ଷରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଜ୍ଞାନକୁ ସମାଜର ସେବା ପାଇଁ ଉପଯୋଗ କରୁଛନ୍ତି ଏହାର ଦୂଷ୍କାନ୍ତ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କୋବିଡ ନାଇଷ୍ଟିନ ସଂକ୍ରମଣ ସମୟରେ ହସ୍କିଟାଲଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଚିକିହା ସହାୟକ କର୍ମୀମାନଙ୍କ ସେବା ବିଷୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜଣେ ବ୍ୟକ୍ତି କ'ଣ କରିବେ ତାହା ତାଙ୍କର ମାନସିକ ସ୍ଥିତି ଉପରେ ନିର୍ଭର କରେ ଜଣେ ବ୍ୟକ୍ତିଙ୍କର ମାନସିକ ସ୍ଥିତି ସକାରାତ୍ମକ ଥିଲେ ସେ ସମାଜ ପାଇଁ କାମ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଅନ୍ୟପକ୍ଷରେ ନକାରାତ୍ମକ ମନୋଭାବ ପୋଷଣ କରୁଥିବା କଣେ ବ୍ୟକ୍ତି ସମାଜରେ ହିଂସା ଓ ସନ୍ତାସବାଦକୁ ପ୍ରୋହାହିତ କରିବ

ଏଏମ୍ ଗୌହାଟୀ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଗୌହାଟୀଠାରେ ରାଜ୍ୟର କୃଷକମାନଙ୍କ ମଧ୍ୟରେ କୃଷି ଯନ୍ତ୍ରପାତି ବଙ୍କନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ତୋମର କହିଛନ୍ତି ଗ୍ରାମଗୁଡ଼ିକ ଆତ୍ମନିର୍ଭରଶୀଳ ହେଲେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ସାକାର ହେବ ଗ୍ରାମଗୁଡ଼ିକୁ ଆତ୍କନିର୍ଭରଶୀଳ କରିବାପାଇଁ ଛୋଟ ଛୋଟ ଚାଷୀମାନଙ୍କ ଉପରେ ଅଧିକ ଆଲୋକପାତ କରିବା ବିଷୟରେ ସେ ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ଦେଶର କୃଷକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛୋଟ ଓ ନାମମାତ୍ର ଚାଷୀ ସେମାନଙ୍କଦ୍ୱାରା ଉତ୍ପାଦିତ ପଦାର୍ଥ ବୈଷୟିକ ଜ୍ଞାନ ସହାୟତାରେ ବଜାରରେ ପହଞ୍ଚପାରିଲେ ସେମାନେ ଲାଭାନ୍ୱିତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି

କଥାବାର୍ତ୍ତାରେ ସୈନ୍ୟ ଅପସାରଣ ବିଷୟ ମ୍ରଖ୍ୟ ପ୍ରସଙ୍ଗ ରହିବାର ଅନ୍ଦମାନ କରାଯାଉଛି ପ୍ୟାଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ହୋଇସାରିଛି ଏହି କଥାବାର୍ତ୍ତାରେ ଅନ୍ୟ ସ୍ଥାନରୁ ସୈନ୍ୟ ଅପସାରଣ ବିଷୟରେ ଆଲୋଚନା କରାଯିବ କୃଟନୈତିକ ଓ ସାମରିକ ସ୍ତରରେ ବ୍ୟାପକ କଥାବାର୍ତ୍ତା ପରେ ଭାରତ ଓ ଚୀନ ସେନାବାହିନୀ ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ କରିବାକୁ ସହମତିରେ ଉପନୀତ ହୋଇଥିଲେ

ଏହି କ୍ଷେପଶାସ୍ତଗୁଡ଼ିକୁ ଅତ୍ୟାଧୁନିକ ହାଲୁକା ହୋଲିକପୁରରୁ ମରୁଭୂମିରେ ପରୀକ୍ଷା କରାଯାଇଛି

ହେଲିନା ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଶାସ୍ତକୁ ସେନାବାହିନୀରେ ସାମିଲ୍ କରାଯିବ ଓ ଧ୍ରୁବାସ୍ତ କ୍ଷେପଶାସ୍ତକୁ ବିମାନବାହିନୀରେ ସାମିଲ୍ କରାଯିବ ହେଲିନା ଏକ ତୂତୀୟ ପିଢ଼ିର କ୍ଷେପଣାସ୍ତ ଏହି କ୍ଷେପଣାସଗୁଡ଼ିକୁ ଉଭୟ ଦିନ ଓ ରାତି ଏବଂ ସବୁ ପାଗରେ ବ୍ୟବହାର କରାଯାଇପାରିବ ଏହି ଦୁଇ କ୍ଷେପଶାସ୍ତ ଯୁଦ୍ଧ ଟ୍ୟାଙ୍କ୍ଗୁଡ଼ିକୁ ସହଜରେ ନଷ୍ଟ କରିପାରିବ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ହେଲିନା କ୍ଷେପଣାସ୍ତ ବିଶ୍ୱର ସର୍ବାଧ୍ରନିକ ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତଗ୍ରଡ଼ିକ ମଧ୍ୟରେ ଅନ୍ୟତମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ ଡିଆର୍ଡିଓ ସେନାବାହିନୀ ଓ ବିମାନବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି

ଦକ୍ଷିଣ କାଶୁୀର ସୋପିଆଁ କିଲ୍ଲାରେ ଏହି ସଂଘର୍ଷ ଘଟିଥିଲା